ଏହି ନିୟମ ଅନୁସାରେ କଣ୍ଟେନମେଣ୍ଟ ଜୋନ୍ଗୁଡ଼ିକ ବ୍ୟତୀତ ଅନ୍ୟ ସ୍ଥାନଗୁଡ଼ିକରେ ଅଧିକ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ଆସନ୍ତାକାଲିଠାରୁ ଦ୍ୱିତୀୟ ପର୍ଯ୍ୟାୟ କଟକଣା କୋହଳ ଲାଗୁ ହେବ କ୍ଷେନମେଣ୍ଟ୍ କୋନ୍ଗୁଡ଼ିକରେ ଅଧିକ କାର୍ଯ୍ୟକଳାପକୁ ଧୀରେ ଧୀରେ ଅନୁମତି ଦେବାକୁ ସ୍ଥଗିତ ରଖାଯାଇଛି

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରୁ ମିଳିଥିବା ମତାମତ ଓ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକ ସହ ବ୍ୟାପକ ବିଚାରବିମର୍ଶ ପରେ ଏହି ନୂଆ ନିୟମାବଳୀ ଜାରି କରାଯାଇଛି ଦ୍ୱିତୀୟ ପର୍ଯ୍ୟାୟ କଟକଣା କୋହଳ ସମୟରେ ମେଟ୍ରୋ ରେଳସେବା ସିନେମା ହଲ୍ କ୍ରିମ୍ବାସିୟମ୍ ସୁଇମିଂପୁଲ୍ ଆମୋଦପ୍ରମୋଦ ପାର୍କ ଥିଏଟର ବାର୍ ଅଡିଟୋରିୟମ୍ ଆସେମ୍କି ହଲ୍ ଓ ସେହିଭଳି ସ୍ଥାନଗୁଡ଼ିକୁ ଖୋଲିବାକୁ ଅନୁମତି ମିଳିବ ନାହିଁ ସେହିଭଳି ସାମାଜିକ ରାଜନୈତିକ କ୍ରୀଡ଼ା ମନୋର୍ଚଜନ ଶିକ୍ଷା ସଂସ୍କୃତି ଓ ଧାର୍ମିକ କାର୍ଯ୍ୟକ୍ରମଗୁଡ଼ିକୁ ମଧ୍ୟ ଅନୁମତି ଦିଆଯିବ ନାହିଁ ବହୁସଂଖ୍ୟାରେ ଲୋକମାନଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି ମନ୍ତ୍ରଣାଳୟ କହିଛି ଏହିସବୁ କାର୍ଯ୍ୟ ଆରମ୍ଭ ପାଇଁ ସମୟ ବିଷୟରେ ପରେ ଘୋଷଣା କରାଯିବ ଏଥିପାଇଁ ପରିସ୍ଥିତିର ଭଲଭାବେ ସମୀକ୍ଷା କରି ଯେକୌଣସି ନିଷ୍ପଭି ନିଆଯିବ ଏହିସବୁ କାର୍ଯ୍ୟକଳାପ ବ୍ୟତୀତ ବାକିସବୁ କାର୍ଯ୍ୟ କଣ୍ଟେନମେଷ୍ଟ୍ ଜୋନ୍ ବାହାରେ କରାଯିବାକୁ ଅନୁମତି ଦିଆଯିବ

ନୂଆ ନିୟମାବଳୀ ଅନୁସାରେ ରାତ୍ରିକାଳୀନ କର୍ଫ୍ୟୁର ସମୟରେ କୋହଳତା ଅଣାଯାଇଛି

ଶିଳ୍ପସଂସ୍ଥାଗୁଡ଼ିକରେ ଏକାଧିକ ସିଫ୍ଟରେ କାର୍ଯ୍ୟ କରାଯିବା ଜାତୀୟ ଓ ରାଜ୍ୟ ରାଜପଥଗୁଡ଼ିକରେ ଯାନବାହାନ ଓ ଲୋକମାନଙ୍କର ଚଳପ୍ରଚଳ ମାଲ୍ପତ୍ରର ପରିବହନ ଓ ବସ୍ ଟ୍ରେନ୍ ଏବଂ ବିମାନରେ ଯାତ୍ରା କରି ଫେରୁଥିବା ଲୋକମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳୀରେ ପହଞ୍ଚୁବା ଲାଗି ରାତ୍ରିକାଳୀନ କର୍ଫ୍ୟରେ ଏହି କୋହଳତା ଅଣାଯାଇଛି ମନ୍ତ୍ରଣାଳୟ କହିଛି ଦେଶୀୟ ବିମାନ ଚଳାଚଳ ଓ ପାସେଞ୍ଜର ଟ୍ରେନ୍ ଚଳାଚଳକୁ କିଛିମାତ୍ରାରେ ଆରମ୍ଭ କରାଯାଇଛି ଓ ଏଗୁଡ଼ିକୁ ଧୀରେଧୀରେ ସଂପ୍ରସାରଣ କରାଯିବ

ତେବେ ଏ କ୍ଷେତ୍ରରେ ଶାରୀରିକ ଦୂରତା ନିୟମର କଡ଼ାକଡ଼ି ପାଳନ କରାଯିବ

ଏ ସଫକ୍ରାନ୍ତୀୟ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ୍ ପ୍ରୋସିଜିଓର କର୍ମଚାରୀ ଓ ତାଲିମ ବିଭାଗ ଦ୍ୱାରା ଜାରି କରାଯିବ ବନ୍ଦେ ଭାରତ ମିଶନରେ ଆନ୍ତର୍ଜାତିକ ବମାନ ଯାତା ସୀମିତ ଭାବେ ଆରମ୍ଭ କରାଯାଇଛି ଏଥିରେ ସଂପ୍ରସାରଣ କରାଯିବା ପୂର୍ବରୁ ଭଲଭାବେ ବିଚାର ବିମର୍ଶ କରାଯିବ ନୃଆ ନିୟମାବଳୀରେ କୁହାଯାଇଛି ରାଜ୍ୟସରକାରମାନେ କଣ୍ଟେନମେଣ୍ଟ ଜୋନ୍ଗୁଡ଼ିକୁ ସତର୍କତାର ସହ ଚିହ୍ନିତ କରିବା ଉଚିତ ଯାହାଫଳରେ କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣ ରୋକାଯାଇ ପାରିବ ଏଥିପାଇଁ ରାଜ୍ୟ ସରକାରମାନେ ସ୍ୱାସ୍ଥ୍ୟ ମନ୍ତ୍ରଶାଳୟ ଦ୍ୱାରା ଜାରି ନିୟମାବଳୀକୁ ଭିତ୍ତିକରି ନିଷ୍ପତ୍ତି ଗ୍ରହଣ କରିବେ କଣ୍ଟେନମେଣ୍ଟ ଜୋନ୍ଗୁଡ଼ିକରେ କେବଳ ଅତ୍ୟାବଶ୍ୟକ କାର୍ଯ୍ୟକଳପାଗୁଡ଼ିକୁ ଅନୁମତି ଦିଆଯିବ କଣ୍ଟେନମେଣ୍ଟ୍ ଜୋନ୍ ବିଷୟରେ ଜିଲ୍ଲାପାଳମାନେ ଓ ରାଜ୍ୟ ସରକାରମାନେ ସେମାନଙ୍କର ଓ୍ନେବ୍ସାଇଟ୍ରେ ପ୍କାଶ କରିବେ

ଆଇସିଏମ୍ଆର୍ ଦ୍ୱାରା ପରୀକ୍ଷାଗାରଗୁଡ଼ିକର ସଂଖ୍ୟା ବୃଦ୍ଧି କରିବା ପାଇଁ ପ୍ରୟାସ ଜାରି ରହିଛି ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ ନମୁନା ପରୀକ୍ଷା ଲାଗି ଅନୁମତି ପ୍ରଦାନ କରାଯାଉଛି

ମନ୍ତ୍ରଣାଳୟ କହିଛି ଏହାପରେ ଦିଲ୍ଲୀରେ ଘରଘର ବୁଲି ପରୀକ୍ଷା କରାଯିବ

ଟେରରିଷ୍ଟ୍ କିଲ୍ଡ ଜାନ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ଅନନ୍ତନାଗ କିଲ୍ଲାସ୍ଥିତ ୱାଘାମା ବିଜ୍ବେହାଡ଼ା ଅଞ୍ଚଳରେ ଘଟିଥିବା ଏକ ସଂଘର୍ଷରେ ଦୁଇଜଣ ସନ୍ତାସବାଦୀ ପ୍ରାଣ ହରାଇଛନ୍ତି

ଯବାନମାନେ ସନ୍ତାସବାଦୀମାନଙ୍କର ନିକଟତର ହେବା ସମୟରେ ଲୁଚିରହିଥିବା ସନ୍ତ୍ରାସବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ ଏହାପରେ ଯବାନମାନଙ୍କ ପାଲଟା ଗୁଳି ଚାଳନାରେ ଦୁଇଜଣ ସନ୍ତାସବାଦୀଙ୍କର ମୃତ୍ୟୁ ଘଟିଥିଲା ମୃତ ସନ୍ତାସବାଦୀମାନଙ୍କର ଚିହ୍ନଟ ପ୍ରକ୍ରିୟା କାରି ରହିଛି ସେହି ଅଞ୍ଚଳରେ ଖୋଜାଖୋଜି ଚାଲିଛି ଓ ଏ ସମ୍ବନ୍ଧୀୟ ଅଧିକ ଖବରକୁ ଅପେକ୍ଷା କରାଯାଇଛି